ଚତ୍ରର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି

ଲୋର ଏବଂ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମୁକାବିଲା ଏସସି ସିଜେଆଇ ସୁପ୍ରିମକୋର୍ଟ କହିଛନ୍ତି' ଭାରତ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଆଗତ ଯୌନ ନିର୍ଯାତନା ଏବଂ ଷଡଯନ୍ତ ନେଇ ଜଣେ ଆଇନଜୀବୀଙ୍କ ଦାବି କରୁଥିବା ଘଟଣା ମୂଳକାରଣ ଅନୁଧ୍ଧାନ କରାଯିବ ଏଥିପାଇଁ ବିଚାରପତି ଅରୁଣ ମିଶ୍ରଙ୍କୁ ନେଇ ଏକ ତିନିଜଣିଆ ଖଣ୍ଡପୀଠ ଗଠନ କରାଯାଇଛି କଷ୍ଟିସ ମିଶ୍ର କହିଛନ୍ତି ଏହି ଅନୁଷ୍ଠାନକୁ ନିନ୍ଦିତ କରିବା ପାଇଁ ଚାଲିଥିବା ଷଡଯନ୍ତ୍ର ପର୍ଦ୍ଧାଫାସ କରାଯିବ ଜଷ୍ଟିସ ଆରଏଫ ନରିମାନ୍ ଏବଂ ଦୀପକ ଗୁପ୍ତାଙ୍କୁ ଏହି ଖଣ୍ଡପୀଠରେ ସାମିଲ କରାଯାଇଛି ଷଡଯନ୍ତ ରଚିଥିବା ଏବଂ ନିକ ପାଖରେ କିିି ପ୍ରମାଣ ଥିବା ଦାବି କର୍ତ୍ତିଥିବା ଆଇନଜୀବୀ ଉତ୍ସବ ସିଂ ବେଞ୍ଚକ୍ ଆସନ୍ତାକାଲି ସ୍ରଦ୍ଧା ସତ୍ୟପାଠ ଦାଖଲ କରିବା ପାଇଁ ଉଭୟ ବିଚାରପତି କହିଛନ୍ତି ପୂର୍ବରୁ ସିବିଆଇ ଆଇବି ଏବଂ ଦିଲ୍ଲୀ ପୋଲିସ ମୁଖ୍ୟଙ୍କ ଏହି ତିନିଜଣ ବିଚାରପତିଙ୍କ ନିକଟରେ ହାଜର ହେବା ପାଇଁ ସର୍ବୋଚ୍ଚ ଅଦାଲତ କହିଥିଲେ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

ବରିଷ୍ଠ ବିକେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଝାଡ଼ଖଣ୍ଡର ଲୋହାରଦାଗା ଅଞ୍ଚଳରେ ଏକ ର୍ୟାଲିକୁ ସମ୍ବୋଧନ କରିଥିଲେ

ଏହି ସମୟ ମଧ୍ୟରେ ଭାରତ ବିଭିନ୍ନ ଦେଶ ସହିତ କଳାଧନ କାରବାର ରୋକିବା ପାଇଁ ଅନେକ ବୁଝାମଣା ସ୍ୱାକ୍ଷର କରିଛି ବାରମ୍ଭାର ତାଙ୍କର ବିଦେଶ ଗସ୍ତ ନେଇ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ଯେ ବିଶ୍ୱ ନେତୂମଣ୍ଡଳୀ ଏବେ ଭାରତକୁ ସମ୍ମାନ ପ୍ରଦର୍ଶନ କରିବା ସହ ସହାୟତା କରୁଛନ୍ତି

ରାଜ୍ୟରେ ତ୍ଦଶମଳ କଂଗ୍ରେସର ଶାସନ ସମୟରେ ଅନୁପ୍ରବେଶ ଏବଂ ଜବରଦସ୍ତୀ ଅର୍ଥ ଆଦାୟ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି ନିର୍ବାଚନ କମିଶନଙ୍କ ପକ୍ଷରୁ ପଣ୍ଟିମବଙ୍ଗରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ନିଆଯାଉଥିବା ପଦକ୍ଷେପକୁ ବିଜେପି ନେତୃବୃନ୍ଦ ଗତକାଲି ଘଟିଥିବା ନିର୍ବାଚନୀ ହିଂସା ତୂଣମଳ କଂଗ୍ରେସର ପତନ ନେଇ ସ୍ଚଚନା ପ୍ରଦାନ କରୁଥିବା ସେ କହିଛନ୍ତି ପୂର୍ବରୁ ପ୍ରଧାନମନ୍ତ୍ରୀ ଝାଡଖଣର ଲୋହରଦାଗାଠାରେ ଉଦ୍ବୋଧନ ଦେଇ କହିଛନ୍ତି ତାଙ୍କ ସରକାର ଦେଶର ନାଗରିକମାନଙ୍କୁ ଧର୍ମ ଅବା କ୍ରାତି ଆଧାରରେ ବିବେଚନା ନ କରି ପ୍ରତ୍ୟେକ ଭାରତୀୟଙ୍କୁ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରିଛନ୍ତି ଆଫଗାନିସ୍ଥାନରେ ବିଦେଶୀ ଆତଙ୍କବାଦୀଙ୍କ କବଳରେ ଫସି ଥିବା ଚର୍ଚ୍ଚର କର୍ମକର୍ତ୍ତା ଓ ଧର୍ମଯାଜକମାନଙ୍କୁ ଉଦ୍ଧାର କରାଯାଇଥିଲା

ଗତକାଲି ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପରେ କଂଗ୍ରେସ ଏବଂ ବିରୋଧୀ ଦଳଗୁଡିକର ସେମାନଙ୍କ ପରାଜୟର ସଚନା ପାଇ ସାରିଛନ୍ତି

ତେବେ କେନ୍ଦ୍ରରେ ଆଗାମୀ ସରକାର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ଆମ ପାଟନା ସମ୍ଭାଦଦାତା ଜଣାଇଛନ୍ତି ଯେ ଏନଡିଏ ଏବଂ ମହାମେଙ୍କର ନେତାମାନେ ବିହାରର ବିଭିନ୍ନ ଅଞ୍ଚଳକୁ ତୋଫାନୀ ଗସ୍ତ କରି ପ୍ରଚାର ଅଭିଯାନ ଚଳାଇଛନ୍ତି କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଲକ୍ଷ୍କୀପୁର ଖେରିରେ ଏକ ଜନସଭାରେ ଯୋଗଦେଇଛନ୍ତି ସେ କହିଛନ୍ତି କଂଗ୍ରେସ ଯାହା କିଛି ପ୍ରତିଶ୍ରତି ଦେଉଛି ତାହା ପ୍ରରଣ କରାଯିବ ତାଙ୍କ ଦଳ କୃଷକ ଏବଂ ବେକାର ଯୁବକମାନଙ୍କୁ ସୁବିଧାସୁଯୋଗ ଯୋଗାଇ ଦେବ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଫତେପୁରରେ ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି ସେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରରେ ଏନଡିଏ ସରକାରଙ୍କୁ ସମାଲୋଚନା କରିଛନ୍ତି

ଇତିମଧ୍ୟରେ ଆକି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ମନୋନୟନ ପତ୍ରଗୁଡିକର ଯାଞ୍ଚ୍ ଶେଷ ହୋଇଛି ଗତକାଲି ମନୋନୟନ ପତ୍ର ଦାଖଲର ଅନ୍ତିମ ଦିନ ଥିଲା ଆସନ୍ତା ଶ୍ରୁକ୍ରବାରକୁ ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ଦିନଭାବେ ଧାର୍ଯ୍ୟ କରାଯାଇଛି

ଏହାଦ୍ୱାରା ବିଭିନ୍ନ ପ୍ରକାରର ରୋଗ ନିୟନ୍ତ୍ରଣ କରାଯାଇପାରିବ ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାରଙ୍କ ସହିତ ଏକ ଅଶରାଜନୈତିକ ସାକ୍ଷାତ୍କାରବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ସେ ମହାତ୍ମାଗାନ୍ଧିଙ୍କ ସ୍ୱଚ୍ଚତାକୁ ସବୁବେଳେ ଅନୁସରଣ କରିଆସିଛନ୍ତି

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ସମୟରେ ସେ ଯେଉଁ ସୁଯୋଗ ପାଇଛନ୍ତି ତାହା ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟରେ କ୍ରୁଟି ନାହିଁ

ଏହି ସାକ୍ଷାତ୍କାର ଅବସରରେ ସେ କହିଛନ୍ତି ବିରୋଧୀ ଦଳରେ ମଧ୍ୟ ତାଙ୍କର ବହୁତ ଭଲ ବନ୍ଧୁ ଅଛନ୍ତି ପଣ୍ଢିବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟକୁ ମିଠା ଏବଂ ବସ୍ତ୍ର ପଠାଉଥିବା ସେ ପ୍ରକାଶ କରିଛନ୍ତି

ସେ ଆଜି ନୂଆଦିଲ୍ଲୀରେ କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି

ପରେ ଗଣମାଧ୍ୟମକୁ ସ୍ଟଚନା ଦେଇ ଉଦିତ ରାଜ କହିଛନ୍ତି ବିଜେପି ହେଉଛି ଦଳିତ ବିରୋଧୀ ଦଳ

ମାଲେଗାଁଓ ବିସ୍କୋରଣ ମାମଲାରେ କାମିନରେ ଆସିଥିବା ପ୍ରଜ୍ଞା ସିଂ ଠାକୁର୍ ମଧ୍ୟପ୍ରଦେଶର ଭୋପାଳରୁ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢୁଛନ୍ତି

ଏହି କାରବାରରେ ସମ୍ପୁକ୍ତ ଥିବା ବ୍ୟକ୍ତି ଜାମ୍ମୁ କାଶ୍ମୀରର ମୂଳବାସିନ୍ଦା ବୋଲି କଶାପଡିଛି ସେମାନେ ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ସାମିଲ ଥିବା ଜଣାପଡିଛି

ସୁରକ୍ଷା ଦୃଷ୍ଟିରୁ ୟାସିନ ମଲ୍ଲିକକୁ ତିହାର କେଲ କର୍ତ୍ତୃପକ୍ଷ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ହାଜର କରାଇବା ନେଇ ଆବେଦନ ସମ୍ପର୍କରେ ପ୍ରତିପକ୍ଷଙ୍କ ଅଦାଲତ ଜବାବ ତଲବ କରିଛନ୍ତି

ଏହି ଅବସରରେ ସଂସ୍କୃତି ଏବଂ ଜ୍ଞାନ ବିକାଶ ମନ୍ତ୍ରୀ ନୌରାବିଣ୍କ୍ ମହମ୍ମଦ ଅଲ୍ କବି ରାଷ୍ଟ୍ରଦୃତ ନବଦୀପ ସୁରୀ ଏବଂ ନେସନାଲ ବୁକ୍ ଟ୍ରଷ୍ଟ ଅଧ୍ୟକ୍ଷ ପ୍ରଫେସର ଗୋବିନ୍ଦ ପ୍ରସାଦ ଶର୍ମାଙ୍କ ଭଳି ଅନ୍ତରାଷ୍ଟ୍ରୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ରେ ଆଜି ସଂଧ୍ୟାରେ ବେଙ୍ଗାଲୁରୁଠାରେ କିଙ୍ଗି ଇଲେଭେନ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ

ତେବେ କିଦାୟୀ ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ୱରେ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି